ସେଠାରେ ସେ ଭାରତ ରୁଷିଆ ଆନ୍ତଃ ସରକାର ବୈଷୟିକ ସହଯୋଗ ଆୟୋଗ ବୈଠକରେ ଯୋଗ ଦେବେ

ବିଜେପି ନ୍ୟାସନାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ବିଜେପି ଜାତୀୟ କାର୍ଯ୍ୟକାରିଣୀର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀଙ୍କ ସହିତ ବିଜେପି ସଭାପତି ଅମିତ ଶାହା ଏହି ଦୁଇଦିନିଆ କାର୍ଯ୍ୟକାରିଣୀକୁ ଗତକାଲି ମିଳିତ ଭାବେ ଉଦ୍ଘାଟନ କରିଥିଲେ ଏଥିରେ ଦଳର ବହୁ ତୁଙ୍ଗ ନେତା ଏବଂ ବିଭିନ୍ନ ରାଜ୍ୟର ଦଳୀୟ କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି ଏଥିରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି ନିର୍ଦ୍ଧାରଣ ସହ ଅନ୍ୟାନ୍ୟ ଦଳୀୟ ପ୍ରସଙ୍ଗରେ ଆଲୋଚନା ହୋଇଛି ବିଜେପି ସଭାପତି ଅମିତ ଶାହା ଗତକାଲି ଏଥିରେ ଉଦ୍ବୋଧନ ଦେବା ଅବସରରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେଉଁ ମହାମେଙ୍କର ପ୍ରୟାସ ଚାଲିଛି ତାହାକୁ ଏକ ମରିଚିକା ଏବଂ ଧୃଆଁବାଣ ବୋଲି କହିଥିଲେ ପରସ୍କର ବିରୋଧୀ ଦଳଗୁଡ଼ିକ ମିଥ୍ୟା ପ୍ରଚାର କରି ଯେଉଁ ମହାମେଙ୍କର ପ୍ରୟାସ କରୁଛନ୍ତି ତାହାକୁ ପଦାରେ ପକାଇବା ପାଇଁ ଦଳୀୟ କର୍ମୀମାନେ ସବୁ ମନ୍ତେ ଉଦ୍ୟମ କରିବାକୁ ଶ୍ରୀ ଶାହା ଆହ୍ବାନ ଜଣାଇଥିଲେ ଗଣମାଧ୍ୟମକୁ ଏ ସମ୍ପର୍କରେ ସ୍ୱଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାରଙ୍କ ବିରୋଧରେ ନିକଟରେ ସଂସଦରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେଉଁ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା ତାହା ପଛରେ କେବଳ ସେମାନଙ୍କର ହତାଶାଭାବ ନିହିତ ଥିଲା ସରକାର ଲୋକସଭାରେ ନିଜର ବହୁମତ ସାବ୍ୟସ୍ତ କରିବାରୁ ବିରୋଧୀଙ୍କ ଏହି ନୈରାଶ୍ୟଜନକ ଓ ବିଚ୍ଛିନ୍ତାବାଦୀ ପ୍ରୟାସ ବିଫଳ ହେଲା ବୋଲି ଶ୍ରୀ ଶାହା କହିଛନ୍ତି ବୈଠକରେ ଶ୍ରୀ ଶାହା ମଧ୍ୟ ଜାତୀୟ ନାଗରିକ ପଞ୍ଜିକା ସମ୍ପର୍କରେ ମତ ରଖିଥିଲେ ଏହାକୁ କାର୍ଯ୍ୟକାରି କରିବା ସହ ଦେଶରେ ଅନ୍ତ୍ରପ୍ରବେଶ ରୋକିବାକୁ ସରକାର ବଦ୍ଧ ପରିକର ବୋଲି ଶ୍ରୀ ଶାହା କହିଥିବା ପ୍ରତିରକ୍ଷା ମନ୍ତ୍ରୀ ସ୍ଚଚନା ଦେଇଛନ୍ତି କାର୍ଯ୍ୟକାରିଣୀ ପୂର୍ବରୁ ଶ୍ରୀ ଶାହା ଦଳର କାର୍ଯ୍ୟକର୍ତ୍ତାମାନଙ୍କର ଏକ ବୈଠକକ୍ ଉଦ୍ଘାଟନ କରିଥିଲେ ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ସାଇପ୍ରସ୍ ବୁଲଗେରିଆ ଓ ଚେକ୍ ସାଧାରଣତନ୍ତ୍ର ଗସ୍ତ ଶେଷ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ଏହି ଗସ୍ତର ଶେଷ ପର୍ଯ୍ୟାୟରେ ସେ ଆକି ଚେକ୍ ସାଧାରଣତନ୍ତ୍ରର ରାଜଧାନୀ ପ୍ରେଗର୍ ନୁଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ଗସ୍ତ ସମାପନ ପୂର୍ବର୍ ଶ୍ରୀ କୋବିନ୍ଦ ପ୍ରେଗ୍ଠାରେ ଥିବା ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ସ୍ଚତିରେ ନିର୍ମିତ ଠାକୁରୋଭା ଉଦ୍ୟାନରେ ଏହି ମହାନ୍ ଲେଖକଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ କରିବେ ରାଷ୍ଟ୍ରପତିଙ୍କର ଏହି କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ଗସ୍ତ ସମ୍ପର୍କରେ ସ୍ୱଚନା ଦେଇ ବୈଦେଶିକ ବିଭାଗର ପଣ୍ଟିମାଞ୍ଚଳ ରାଷ୍ଟ୍ର ଦାୟିତ୍ୱରେ ଥିବା ସଚିବ ରୂଚି ଘନଶ୍ୟାମ କହିଛନ୍ତି ଯେ ଏହା ଫଳରେ ସମ୍ପୃକ୍ତ ଦେଶଗ୍ରଡ଼ିକ ସହ ଭାରତର ସମ୍ପର୍କ ଅଧିକ ନିବିଡ଼ ହେବ ଶକ୍ତି ପରିବେଶ ପର୍ଯ୍ୟଟନ ବାଣିଜ୍ୟ ପ୍ରତିରକ୍ଷା ଏବଂ ପୁଞ୍ଜିନିବେଶ ଆଦି କ୍ଷେତ୍ରରେ ସମ୍ପୃକ୍ତ ରାଷ୍ଟ୍ରଗୁଡ଼ିକ ସହ ଭାରତ ଏହି ଅବସରରେ କେତେକ ଚୁକ୍ତି ସ୍ୱାକ୍ଷର କରିଛି ଜାଓଡେକର ଏକ୍ରକେସନ୍ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ କାୱଡେକର କହିଛନ୍ତି ଦେଶରୁ ନିରକ୍ଷରତା ଦୂର କରିବାରେ ଛାତ୍ରଛାତ୍ରୀମାନଙ୍କର ବିଶେଷ ଭୂମିକା କହିଛି ଯେଉଁମାନେ ଲେଖିପଢ଼ି ପାରୁ ନାହାନ୍ତି ସେମାନଙ୍କୁ ସାକ୍ଷର କରିବା ପାଇଁ ଛାତ୍ର ସମାଜ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି

ସାକ୍ଷରତାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ସେ ମଧ୍ୟ ସେ ଆହ୍ୱାନ ଜଣାଇଛନ୍ତି ରାଜନାଥ ନର୍ଥଇଷ୍ଟ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଦେଶର ବିକାଶରେ ଉତ୍ତରପୂର୍ବ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ଅପରିହାର୍ଯ୍ୟ ନ୍ତଆଦିଲ୍ଲୀଠାରେ ଆୟୋଜିତ ଉତ୍ତର ପୂର୍ବାଞ୍ଚଳ ଉତ୍ସବରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଉତ୍ତରାପୂର୍ବାଞଳକୁ ଉନ୍ନତ ଯୋଗାଯୋଗ ସୁବିଧା ଯୋଗାଇ ଦେବାକୁ ସରକାର ବଦ୍ଧପରିକର ଏଥିପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି ତଦନୁସାରେ ସଡ଼କ ରେଳ ଓ ଆକାଶପଥ ମାଧ୍ୟମରେ ଉତ୍ତରପୂର୍ବାଞ୍ଚଳକୁ ଉତ୍ତମ ଭାବେ ଯୋଡ଼ିବାକ୍ ଉଦ୍ୟମ ଜାରି ରହିଛି କନ୍କ୍ଲଡିଂ ସେସନ୍ ନୀତିଆୟୋଗର ଉପାଧ୍ୟକ୍ଷ ଡକ୍କର ରାଜୀବ କୁମାର କହିଛନ୍ତି ପରିବହନ କ୍ଷେତ୍ରରେ ଭାରତ ଏକ ଇତିହାସ ରଚିବାକୁ ଯାଉଛି ନୁଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ବିଶ୍ୱ ମୋବିଲିଟି ସମିଟ୍ରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ କୁମାର କହିଛନ୍ତି ଏ କ୍ଷେତ୍ରରେ ଯେଉଁ କାର୍ଯ୍ୟ ଚାଲିଛି ତାହା ଖୁବ୍ କମ୍ ଦିନରେ ଭ୍ରମଣ ଓ ପରିବହନ କ୍ଷେତ୍ରରେ ଭାରତୀୟମାନଙ୍କୁ ନୂଆ ସୁବିଧା ସୁଯୋଗ ଏବଂ ସ୍ୱଚ୍ଛ ପରିବେଶ ଯୋଗାଇଦେବ ପରିବହନ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ସହଯୋଗ ଲୋଡ଼ା ଏବଂ ଏଥିରେ ସ୍ୱଚ୍ଚ ଇନ୍ଧନର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି

ହଜରତଗଞ୍ ଉତ୍ତରପ୍ରଦେଶର ଲକ୍ଷ୍ରୌ ନଗରିର ପ୍ରାଚୀନ ଛକ ହଜରତଗଞ୍ଜ ଚୌରାହାର ନାମ ପରିବର୍ତ୍ତନ କରାଯାଇ ଏହାକୁ ଅଟଳଚୌକ୍ ନାମରେ ନାମିତ କରାଯିବ ଏହାଛଡ଼ା ଆଗ୍ରାର ବଟେଶ୍ୱର ଗ୍ରାମରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପୈତ୍କ ଘରକ୍ ଏକ ସ୍କାରକ ଭାବେ ନିର୍ମାଣ କରିବା ପାଇଁ ଉତ୍ତରପ୍ରଦେଶ ସରକାର ନିଷ୍ପଭି ନେଇଛନ୍ତି

ସେଠାରେ ସେ ତ୍ରୟୋବିଂଶ ରୁଷ ଭାରତ ଆନ୍ତଃ ସରକାର ବୈଷୟିକ ଓ ଆର୍ଥିକ ସହଯୋଗ ଆୟୋଗର ବୈଠକରେ ଯୋଗ ଦେବେ ଏହି ବୈଠକରେ ଶ୍ରୀମତୀ ସ୍ୱରାଜଙ୍କ ସହ ରୁଷ ରାଷ୍ଟ୍ରସଂଘର ଉପପ୍ରଧାନମନ୍ତ୍ରୀ ୟୁରି ବରିସଭ୍ ମଧ୍ୟ ମିଳିତ ଭାବେ ଅଧ୍ୟକ୍ଷତା କରିବେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏହି ଆୟୋଗ ଏକ ସ୍ଥାୟୀ ସଂସ୍ଥା ଭାବେ କାର୍ଯ୍ୟ କରିଆସ୍କୁଛି ଗତ ବର୍ଷ ଡିସେମ୍ବର ମାସରେ ଆୟୋଗର ବୈଠକ ନ୍ନଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା ଆୟୋଗର ନିଷ୍ପତ୍ତି ଅନୁସାରେ ଦୁଇ ପକ୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାର୍ଯ୍ୟ କରାଯାଇଥାଏ ପିଏମ୍ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ନେପାଳ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି ଦୂଇପକ୍ଷ ମଧ୍ୟରେ କ୍ରମାଗତ ଭାବେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଯୋଗୁଁ ଏହା ସମ୍ଭବପର ହୋଇପାରିଛି ଗତକାଲି ନୂଆଦିଲ୍ଲୀଠାରେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ଓରଫ୍ ପ୍ରଚଶ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଭେଟିଥିଲେ ଏହି ଅବସରରେ ଶ୍ରୀ ମୋଦି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ନିବିଡ଼ କରିବାରେ ପ୍ରଚଶ୍ଚଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ ଦୁଇ ନେତା ବିଭିନ୍ନ ଦ୍ୱିପାକ୍ଷିକ ସ୍ୱାର୍ଥ କଡ଼ିତ ବିଷୟରେ ଆଲୋଚନା କରିଥିବାର ଜଣାପଡ଼ିଛି

ଇତିମଧ୍ୟରେ ବିଦାୟୀ ରାଷ୍ଟ୍ରପତି ମାମ୍ନୁନ୍ ହୁସେନ୍ ତାଙ୍କର ପାଞ୍ଚବର୍ଷର କାର୍ଯ୍ୟକାଳ ଶେଷ କରି ଗତକାଲି ରାଷ୍ଟ୍ରପତି ଭବନ ଛାଡ଼ିଥିଲେ

ଏମେନ୍ ପିସ୍ଟକ୍ ଏମେନ୍ରେ ଗୃହଯୁଦ୍ଧର ଅବସାନ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପୁନର୍ବାର କଥାବାର୍ତ୍ତା ଆରମ୍ଭ କରିବାକୁ ଜାତିସଂଘ ମଧ୍ୟସ୍ତତାରେ ଗତ ତିନିଦିନ ଧରି ଯେଉଁ ଆନ୍ତର୍ଜାତିକ ଉଦ୍ୟମ ଆରମ୍ଭ ହୋଇଥିଲା ତାହା ବିଫଳ ହୋଇଛି

ସାପ୍ ଗେମ୍ ଦକ୍ଷିଣ ଏସିଆ ଫୁଟବଲ୍ ଫେଡେରେସନ୍ କପ୍ ପ୍ରତିଯୋଗିତାରେ ଆଜି ଢାକାରେ ଭାରତ ମାଳଦ୍ୱୀପକୁ ଭେଟିବ

ଶ୍ରୀଲଙ୍କା ସହ ଖେଳାଯାଇଥିବା ଟୁର୍ଷ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅମିମାଂଶିତ ରହିବା ପରେ ମାଳଦ୍ୱୀପ ଏହି ମ୍ୟାଚ୍ରେ ବିଜୟ ହାସଲ ପାଇଁ ଚେଷ୍ଟା କରିବ ଏହି ମ୍ୟାଚ୍ ନ କିତିଲେ ମାଳଦ୍ୱୀପ ସେମିଫାଇନାଲ୍କୁ ଯାଇପାରିବ ନାହିଁ

ଭାରତ ଗତବର୍ଷ ଏହି ପ୍ରତିଯୋଗିତାରେ ଚାମ୍ପିୟନ୍ ହୋଇଥିଲା ଏଥର କପ୍ ବଜାୟ ରଖିବାକୁ ଭାରତୀୟ ଦଳକୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ ୟୁଏସ୍ ଓପନ୍ ଜାପାନ୍ର ନାଓମି ଓସାକା ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ ଟେନିସ୍ ଚମ୍ପିୟାନ୍ ହୋଇଛନ୍ତି

ଏହି ମ୍ୟାଚ୍ ବେଳେ କିଛି ଅସ୍ୱାଭାବିକ ଘଟଣା ଦେଖିବାକୁ ମିଳିଥିଲା କ୍ରୋଧିତ ସେରେନା ଅମ୍ପେୟାର୍କୁ ଚୋର ବୋଲି କହି ପେନାଲ୍ଟି ପଏଣ୍ଟ ପାଇଥିଲେ ଅପର ପକ୍ଷରେ ପୁରୁଷ ସିଙ୍ଗଲ୍ୱ ଫାଇନାଲ୍ରେ ଆଜି ସର୍ବିଆର ନୋଭାକ୍ ଜୋକୋଭିକ୍ ଆର୍ଜେଣ୍ଟିନାର ମାର୍ଟିନ୍ ଡେଲ୍ପୋଟ୍ରୋଙ୍କୁ ଭେଟିବେ

ଓଡ଼ିଶା ଫ୍ଲୁଡ୍ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ଉତ୍ତର ଏବଂ ପଣ୍ଢିମାଞ୍ଚଳ ଜିଲ୍ଲାର ବ୍ରାହ୍ମଣୀ ସାଳନ୍ଦୀ ଏବଂ ଖରସ୍ରୋତା ଆଦି ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି

କିଲ୍ଲ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କୁ ସୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି

ସବ୍ର ନଦୀର ବନ୍ୟା ଜଳ ସ୍ତର ବର୍ତ୍ତମାନ ହ୍ରାସ ପାଇଛି